ଏହାଦ୍ୱାରା ଗ୍ରାମାଂଚଳ ଜନବସତିକୁ ଡାକ୍ତରଖାନା ଗ୍ରାମୀଣ କୃଷି ବଜାର ଓ ଉଚ ମାଧ୍ଧମିକ ବିଦ୍ୟାଳୟ ସହ ସଂଯୋଗ କରାଯିବ

ଡକୁର ଜଷ୍ଟିସ୍ ବିଆର୍ ଷଡ୍ଙଙଙୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଅନୁଷିତ ଲିଖ୍ତ ପରୀକ୍ଷାର ପ୍ରଶ୍ୱପତ୍ର ତ୍ରଟି ଅଭିଯୋଗ ସଂପର୍କିତ ମାମଲାର ଶୁଶାଶି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିଦେଶକୁ ଅଧିକ ବିମାନ ଚଳାଚଳ ପାଇଁ କେନ୍ଦ ପଦକ୍ଷେପ ନେବାକୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି

ରାଜ୍ୟର ବିଭିନ୍ନ କିଲ୍ଲାରୁ ପନ୍ଦରଶହରୁ ଅଧିକ ଯୁବ ପ୍ରତିଯୋଗୀ ଭାଗ ନେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ